ନ୍ନଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାଗର୍ବ କହିଛନ୍ତି ବର୍ତ୍ତମାନ ଆମକୁ ଫଳପ୍ରଦ ତଦାରଖ ଓ ସଂକ୍ରମଣ ବ୍ୟାପିବାକୃ ରୋକିବାର ରଣକୌଶଳ ସହ କାର୍ଯ୍ୟ କରିବାକୁ ହେବ ସେ କହିଛନ୍ତି ଭାରତ ଏକ ବୃହତ୍ତର ଦେଶ ଓ ଏଠାରେ ସଂକ୍ରମଣ କମ୍ ରହିଛି ଡକ୍କର ଭାର୍ଗବ କହିଛନ୍ତି ଭାରତରେ ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତମାନଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ କମ୍ ରହିଛି ଓ ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସବୁଠୁ କମ୍ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରତିନିଧି କହିଛନ୍ତି ବର୍ତ୍ତମାନ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତ ଲୋକମାନଙ୍କ ସଂଖ୍ୟାକ୍ ଅତିକ୍ରମ କରିଯାଇଛି ଏହି ଅବସରରେ ଆଇସିଏମ୍ଆର୍ର ଜନସଂଖ୍ୟା ଭିତ୍ତିକ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ପ୍ରକାଶ ପାଇଛି

କୋଭିଡ୍ କଟକଣା ଓ ସଂକ୍ରମଣ ବ୍ୟାପିବାକୁ ନ ଦେବାପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଭୂତାଣୁ ସଂକ୍ରମଣକୁ ସୀମିତ ରଖାଯାଇପାରିଛି

ଗତମାସରେ ଏହି ସର୍ବେକ୍ଷଣ କରାଯାଇଥିଲା ପ୍ରଥମ ଭାଗ ସର୍ବେକ୍ଷଣ ସମ୍ପର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଭାଗ ସର୍ବେକ୍ଷଣ ଚାଲିଛି ସର୍ବେକ୍ଷଣ ଫଳାଫଳ ଉପରେ ସ୍ୱାସ୍ଥ୍ୟ ସମ୍ୟନ୍ଧୀୟ ନୀତି ଆୟୋଗ ସଦସ୍ୟ ତଥା ଏକ କ୍ଷମତାପନ୍ନ କମିଟିର ଚେୟାରମ୍ୟାନ୍ ଡକ୍ଟର ବିକେ ପଲ୍ କହିଛନ୍ତି ସହରାଞ୍ଚଳର ବସ୍ତି ଇଲାକାରେ ସଂକ୍ରମଣ ମାତ୍ରା ଅଧିକ ରହିଛି ସେ କହିଛନ୍ତି ସଂକ୍ରମଣଜନିତ ମୃତ୍ୟୁ ହାର ଶତକଡ଼ା ଶ୍ଚନ ଦଶମିକ ଶ୍ଚନ ଆଠ ଭାଗ ରହିଛି ଯାହା ବହୁତ କମ୍ ସେ ପୁଣି କହିଛନ୍ତି ରାଜ୍ୟ ସରକାରମାନେ ସେମାନଙ୍କର କଟକଣା କୋହଳ କରିବା ଉଚିତ ନ୍ରହେଁ ଓ ତଦାରଖ ଏବଂ ସଂକ୍ରମଣ ବ୍ୟାପିବାକ୍ ରୋକିବା ପଦକ୍ଷେପ କଡ଼ାକଡ଼ି ଲାଗ୍ର କରିବା ଆବଶ୍ୟକ

ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଉଛି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପୁରାତନ ସମୟରୁ ଉଦ୍ୟମ କରିଆସୁଛି ସେ କହିଛନ୍ତି ଉତ୍ସର୍ଗ ଇଚ୍ଛାଶକ୍ତି ଓ ଏକତା ହେଉଛି ଭାରତର ଶକ୍ତି ଏବଂ ଏହା ଭାରତୀୟମାନଙ୍କୁ ସମସ୍ତ ସଂକଟର ମୁକାବିଲା କରିବାକୁ ସାମର୍ଥ୍ୟ ଯୋଗାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟ ଆମକୁ ଆତ୍କନିର୍ଭରଶୀଳ ହେବା ପାଇଁ ଏକ ସୁଯୋଗ ଦେଇଛି

ସେ କହିଛନ୍ତି ଭାରତକୁ ବର୍ତ୍ତମାନ ଯେଉଁସବୁ ସାମଗ୍ରୀଗୁଡ଼ିକୁ ଆମଦାନୀ କରିବାକୁ ପଡୁଛି ଭାରତ କିଭଳି ସେଗୁଡ଼ିକୁ ଉତ୍ପାଦନ କରି ରପ୍ତାନୀ କରିବ ସେ ଦିଗରେ ଆମକ୍ କାର୍ଯ୍ୟକରିବାକ୍ ହେବ କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି ଆମେ ଯେତେବେଳେ ଦେଶରେ ଉତ୍ପାଦିତ ସାମଗ୍ରୀ କିଣୁଛେ ଆମେ କେବଳ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେଉଛେ ତା'ନୁହେଁ ସେମାନଙ୍କର ଅବଦାନକୁ ସମ୍ମାନ ପ୍ରଦାନ କରୁଛେ କୃଷିକ୍ଷେତ୍ରରେ ସଂପ୍ରତି ନିଆଯାଇଥିବା ନିଷ୍ପଭିଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କୃଷିକ୍ଷେତ୍ରକୁ ଯୁଗଯୁଗ ଧରି ରହିଥିବା କଟକଶାରୁ ମୁକ୍ତ କରିଛି ସେ କହିଛନ୍ତି ସ୍ଥାନୀୟ ସାମଗ୍ରୀ ପ୍ରତି ସରକାରଙ୍କ ସକାରାତ୍ମକ ଅଭିମୁଖ୍ୟ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ ଦେଶସେବା କ୍ଷେତ୍ରରେ ଭାରତୀୟ ବଣିକ ସଂଘର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ ଭାରତୀୟ ବଣିକ ସଂଘର ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି

ଆମ ସମ୍ଭାଦଦାତା କଣାଇଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ବଲ୍ସାଡ୍ କିଲ୍ଲାର ମସ୍ୟଜୀବୀ ରହିଛନ୍ତି ସେମାନଙ୍କୁ ରାଜ୍ୟ କର୍ତ୍ତପକ୍ଷଙ୍କ ହେଫାଜତରେ ଛାଡ଼ି ଦିଆଯାଇଛି ସୋମବାର ଦିନ ସନ୍ଧ୍ୟାରେ ଆଇଏନ୍ଏସ୍ ଶାର୍ଦ୍ଦୁଲ୍ ଇରାନ୍ରୁ ଯାତ୍ରାର ଆରମ୍ଭ କରିଥିଲା

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ପ୍ରକାଶ କରିଥିବା ଜାତୀୟ ଅନୁଷ୍ଠାନ ର୍ୟାଙ୍କିଙ୍ଗ୍ ଫ୍ରେମ୍ ଆଇଆଇଟି ମାଡ୍ରାସ୍ ପ୍ରଥମ ସ୍ଥାନ ଅଧିକାର କରିଛି

ମେରାଣ୍ଡା ହାଉସ୍ ସର୍ବୋକୃଷ୍ଟ କଲେଜ୍ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଲେଡି ଶ୍ରୀରାମ କଲେଜ୍ ଦ୍ୱିତୀୟ ସ୍ଥାନ ଓ ହିନ୍ଦୁ କଲେଜ୍ ତୂତୀୟ ସ୍ଥାନ ଅଧିକାର କରିଛି

ସର୍ବାଧିକ ଋଣ ଷ୍ଟେଟ୍ ବ୍ୟାଙ୍କ୍ ଦେଇଥିବାବେଳେ ତାହା ପରକୁ କାନାଡ଼ା ବ୍ୟାଙ୍କ୍ର ସ୍ଥାନ ରହିଛି

ରାଷ୍ଟ୍ରାୟତ୍ତ ବ୍ୟାଙ୍ଗୁଡ଼ିକରୁ ତାମିଲ୍ନାଡୁ ସର୍ବାଧିକ ଋଣ ପାଇଥିବାବେଳେ ଏହାପରକୁ ଉତ୍ତର ପ୍ରଦେଶର ସ୍ଥାନ ରହିଛି ମାଣ୍ଡବୀୟ ରିଭ୍ୟ ମିଟିଂ କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ଜାତୀୟ ଔଷଧ ପତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇପର୍ଗୁଡ଼ିକର ନିର୍ଦ୍ଦେଶକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ବୈଠକରେ ଗବେଷଣା ଓ ନୂଆ ନୂଆ ଉଭାବନଗୁଡ଼ିକ ବିଷୟରେ ସମୀକ୍ଷା କରାଯାଇଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ନାଇପର୍ଗୁଡ଼ିକର ଅବଦାନ ମଧ୍ୟ ସମୀକ୍ଷା କରାଯାଇଛି ଶ୍ରୀ ମାଣ୍ଡବୀୟ ଗବେଷଣା ଓ ପରୀକ୍ଷା ମାଧ୍ୟମରେ ନାଇପର୍ମାନେ ସେମାନଙ୍କର ନିଜସ୍ୱ ସମ୍ଭଳ ସଂଗ୍ରହ କରି ଆତ୍କନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି